ଇଣ୍ଟର ଷ୍ଟେଟ୍ ମୁଭ୍ମେଣ୍ଟ୍ କେନ୍ଦ୍ର ସରକାର ବିଭିନୁ ରାଜ୍ୟରେ ଅଟକି ରହିଥିବା ପ୍ରବାସୀ ଶ୍ରମିକ ତଥା ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥବା ଲୋକଙ୍କର ସହଜରେ ଯିବାଆସିବା ସୁବିଧା ଯୋଗାଇଦେବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ନିର୍ଦ୍ଦେଶ ଜାରି କରିଛନ୍ତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ କହିଛି ସ୍ପାସ୍ଥ୍ୟମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ ପ୍ରବାସୀମାନେ ରହୁଥିବା ରାକ୍ୟ ଓ ନିଜ ଅଞ୍ଚଳରେ ପହଞ୍ଚ୍ଚବା ପରେ ଉଭୟ ସ୍ଥାନରେ ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ପହଞ୍ଚବା ପରେ ସେମାନଙ୍କୁ ଘରେ କିମ୍ବା ସଙ୍ଗରୋଧ କେନ୍ଦ୍ରରେ ଏକାନ୍ତରେ ରହିବାକୁ ପରାମର୍ଶ ଦିଆଯାଇଛି ଅଟକି ରହିଥିବା ବ୍ୟକ୍ତିମାନଙ୍କୁ ନିଜ ରାଜ୍ୟରେ ପହଞ୍ଚବା ପରେ ସେମାନଙ୍କୁ ନିଜ ନିଜ ସ୍ଥାନକୁ ପଠାଇବା ପାଇଁ ନୋଡାଲ ଅଧିକାରୀ ନିଯୁକ୍ତ କରିବା ଏବଂ ସାଧାରଣ ନିୟମାବଳୀ ଲାଗୁ କରିବାକୁ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ନିର୍ଦ୍ଦେଶ ଦିଆଯାଇଛି ଏହି ନୋଡାଲ ଅଧିକାରୀମାନେ ମଧ୍ୟ ପହଞ୍ଚୁଥିବା ଲୋକମାନଙ୍କର ପଞ୍ଜିକରଣ କରିବେ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ଲୋକମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ଏବଂ ଯେଉଁମାନଙ୍କଠାରେ କୌଣସି ଲକ୍ଷଣ ଦେଖାଯିବ ନାହିଁ କେବଳ ସେହିମାନଙ୍କୁ ହିଁ ଯିବାପାଇଁ ଅନୁମତି ଦିଆଯିବ ବସ୍ ମାଧ୍ୟମରେ ଏମାନଙ୍କର ନେବାଆଣିବା କରିବାକୁ କୁହାଯାଇଛି ବସ୍ଗୁଡ଼ିକୁ ଭଲଭାବେ ବିଶୋଧିକରଣ କରାଯିବ ଓ ବସ୍ ମଧ୍ୟରେ ସାମାଜିକ ଦୂରତା ବକ୍ତାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ରାସ୍ତାରେ ପଡ଼ୁଥିବା ଅନ୍ୟ ରାଜ୍ୟଗୁଡ଼ିକ ଏହିସବୁ ଗାଡ଼ିଗୁଡ଼ିକୁ ଯିବାଆସିବା ପାଇଁ ଅନୁମତି ଦେବାକୁ କୁହାଯାଇଛି ଗନ୍ତବ୍ୟସ୍କୁଳରେ ପହଞ୍ଚବା ପରେ ଏହି ଲୋକମାନଙ୍କ ଘରେ କିମ୍ବା ସଙ୍ଗରୋଧ କେନ୍ଦ୍ରରେ ଏକାନ୍ତ ଭାବେ ରଖାଯିବ ଏବଂ ସେଠାରେ ସେମାନଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରାଯିବ ଲକଡାଉନ ଯୋଗୁଁ ଦେଶରେ କୋଭିଡ୍ ନାଇଷ୍ଟିନ୍କୁ ବହୁପରିମାଣରେ ନିୟନ୍ତ୍ରଣ କରାଯାଇପାରିଛି ବୋଲି ସ୍ପରାଷ୍ଟ ମନ୍ତ୍ରଣାଳୟ କହିଛି

ନୂଆଦିଲ୍ଲୀରେ ଏକ ସମ୍ଭାଦିକ ସମ୍ମିଳନୀରେ ସେ କହିଛନ୍ତି ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱର ସରକାର ଦେଶରେ କୃଷି କ୍ଷେତ୍ରର ଅଭିବୃଦ୍ଧିକୁ ସର୍ବଦା ପ୍ରାଧାନ୍ୟ ଦେଇ ଆସୁଛନ୍ତି

ସେ କହିଛନ୍ତି କୋଭିଡ୍ ନାଇଷ୍ଟିନ୍ କଟକଣା ଲାଗୁ ସମୟରେ ଦେଶରେ ଖାଦ୍ୟଶସ୍ୟ ଦୁଗ୍ଧ ଓ ପନିପରିବାର କକିଣସି ଅଭାବ ହୋଇନାହିଁ

ମନ୍ତ୍ରୀ କହିଛନ୍ତି ଚଳିତ ବର୍ଷ ଦେଶ ଧାର୍ଯ୍ୟ ଲକ୍ଷ୍ୟଠାରୁ ଅଧିକ ଖାଦ୍ୟଶସ୍ୟ ଉତ୍ପାଦନ କରିପାରିବ କାରଣ ଚଳିତ ବର୍ଷ ମୌସୁମୀ ବର୍ଷା ସ୍ୱାଭାବିକ ରହିବାର ଆଶା କରାଯାଉଛି

ମନ୍ତ୍ରୀ କହିଛନ୍ତି ଏହି ସଂଖ୍ୟାରେ ପ୍ରତିଦିନ ଉନ୍ନତି ପରିଲକ୍ଷିତ ହୋଇଛି ଓ ଅଧିକରୁ ଅଧିକ ଜିଲ୍ଲାକୁ ଗ୍ରୀନ୍ କୋନ୍ ମଧ୍ୟକୁ ଆଶିବା ପାଇଁ ଉଦ୍ୟମ ଜାରି ରହିଛି

ଏଥିରୁ ପରିସ୍ଥିତିରେ ଉନ୍ନତି ଘଟୁଥିବାର ସ୍ୱଷ୍ଟ ସୂଚନା ମିଳୁଛି ୟୁକିସି ନିୟମାବଳୀ କୋଭିଡ୍ ନାଇଷ୍ଟିନ୍ ମହାମାରୀ ଯୋଗୁଁ ଦେଶବ୍ୟାପୀ କରାଯାଇଥିବା ଲକଡାଉନକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ବିଶ୍ୱବିଦ୍ୟାଳୟଗୁଡ଼ିକର ପରୀକ୍ଷା ଓ ଏକାଡେମୀକ୍ କ୍ୟାଲେଶ୍ଡର ସକାଶେ ନୂତନ ନିୟମାବଳୀ କାରି କରିଛନ୍ତି ଏହି ଅବସରରେ ମାନବ ସମ୍ଘଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍ ନିଶଙ୍କ ଉପସ୍ଥିତ ଥିଲେ

ହେଲେ ଇଣ୍ଟରମିଡିଏଟ୍ ସେମିଷ୍ଟାର ଦେବାକୁ ଥିବା ଛାତ୍ରମାନଙ୍କ ପାଇଁ ସେମାନଙ୍କର ପୂର୍ବ ଓ ବର୍ତ୍ତମାନର ସେମିଷ୍ଟାରଗୁଡ଼ିକରେ ହାସଲ କରିଥିବା ସଫଳତାକୁ ନେଇ ଗ୍ରେଡ୍ ଦିଆଯିବ ବୋଲି ୟୁଜିସି ପକ୍ଷରୁ କୁହାଯାଇଛି ତେବେ ଯେଉଁସବୁ ରାଜ୍ୟରେ କୋଭିଡ୍ ନାଇଷ୍ଟିନ୍ ପରିସ୍ଥିତି ସ୍ୱାଭାବିକ ହୋଇଛି ସେଠାରେ ଆସନ୍ତା କୁଲାଇରୁ ପରୀକ୍ଷା ଆରମ୍ଭ ହେବ ଟର୍ମିନାଲ୍ ସେମିଷ୍ଟାର ଛାତ୍ରମାନଙ୍କ ପାଇଁ ମଧ୍ୟ ଜୁଲାଇରେ ପରୀକ୍ଷା କରାଯିବ ପ୍ରତ୍ୟେକ ବିଶ୍ୱବିଦ୍ୟାଳୟ ପାଇଁ କୋଭିଡ୍ ନାଇଷ୍ଟିନ୍ ସେଲ୍ ଗଠନ କରାଯିବ ଯେଉଁଥିରେ ଛାତ୍ରମାନଙ୍କର ଏକାଡେମୀ କ୍ୟାଲେଣ୍ଡର ଓ ପରୀକ୍ଷା ସଂକ୍ରାନ୍ତ ବିଭିନ୍ନ ସମସ୍ୟାର ସମାଧାନ କରାଯାଇ ପାରିବ ଉଲ୍ଲେଖଯୋଗ୍ୟ ଯେ ତ୍ୱରିତ ନିଷ୍କଭି ନିଆଯିବା ଲାଗି ୟୁଜିସିରେ କୋଭିଡ୍ ନାଇଷ୍ଟିନ୍ ସେଲ୍ ସୃଷ୍ଟି କରାଯିବ ବୋଲି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ନିୟମାବଳୀରୁ ଜଣାପଡ଼ିଛି

କୋଭିଡ୍ ନାଇଷ୍ଟିନ୍ ଭ୍ତାଣୁର ମୁକାବିଲା ପାଇଁ ଶୀଘ୍ର ସମାଧାନ ପନ୍ଥା ବାହାର କରିବାକୁ ମନ୍ତ୍ରୀ ଦେଶର ବୈଜ୍ଞାନିକମାନଙ୍କୁ ଆହ୍ୱାନ ଦେଇଛନ୍ତି

ଜୈବ ବିଭାଗ ସଚିବ ରେଣୁ ସ୍ୱର୍ପ ବହୁମୁଖୀ ଗବେଷଣା ପ୍ରକ୍ରିୟା ସମ୍ଭନ୍ଧରେ ମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଭୂତାଣୁର ମୁକାବିଲାପାଇଁ ନିଆଯାଇଥିବା ତୁରନ୍ତ କ୍ରିୟାନୁଷାନ ଯୋଜନା ଓ ଦୀର୍ଘକାଳୀନ ଯୋଜନା ବିଷୟରେ ସେ ମନ୍ତ୍ରୀଙ୍କୁ ଜଣାଇଛନ୍ତି ଏଥିସହ ଆସନ୍ତା କିଛିଦିନ ମଧ୍ୟରେ ଦେଶରେ ଦୈନିକ ଏକଲକ୍ଷ କୋଭିଡ୍ ନାଇଷ୍ଟିନ୍ ନମୁନା ପରୀକ୍ଷା କରାଯିବ ବୋଲି ଶ୍ରୀ ହର୍ଷବର୍ଦ୍ଧନ କହିଛନ୍ତି

ରିୟଲ୍ ଇଷ୍ଟେଟ୍ ରିୟଲ ଇଷ୍ଟେଟ କ୍ଷେତ୍ରକୁ ପ୍ରତିକୂଳ ପରିସ୍ଥିତିରୁ ରକ୍ଷାକରିବା ଓ ଗୃହକର୍ତ୍ତାଙ୍କୁ ସୁଧରେ ସୁବିଧା ଦେବା ସକାଶେ ସରକାର ଖୁବ୍ଶୀଘ୍ର କେତେକ ନୀତି ଘୋଷଣା କରିବେ

ଟ୍ୱିଟ୍ କରି ପୁରୀ କହିଛନ୍ତି ଯେ ରାଜ୍ୟଗୁଡ଼ିକର ସଚିବ ରେରାର ଅଧ୍ୟକ୍ଷ ଗୃହକର୍ତ୍ତାଙ୍କ ପ୍ରତିନିଧି ରିୟଏ ଇଷ୍ଟେଟ୍ ଆସୋସିଏସନ୍ ଓ ଅନ୍ୟାନ୍ୟ ଅଂଶଧନକାରୀଙ୍କ ସହ ଆଲୋଚନା କରିବା ପରେ ଏଭଳି ନିଷ୍ପଭି ନିଆଯାଇଛି ଆଲୋଚନାବେଳେ ଅଂଶଗ୍ରହଣକାରୀମାନେ କୋଭିଡ୍ ନାଇଷ୍ଟିନ୍ ମହାମାରୀ ଯୋଗୁଁ ରିୟଲ ଇଷ୍ଟେଟ୍ କ୍ଷେତ୍ର ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ନେଇ ଉଦ୍ବେଗ ପ୍ରକାଶ କରିବା ପରିପ୍ରେକ୍ଷୀରେ ମନ୍ତ୍ରୀ ପୁରୀ ଅର୍ଥନୈତିକ କାର୍ଯ୍ୟକଳାପକୁ ଖୁବ୍ଶୀଘ୍ର ପୁନରୁଦ୍ଧାର କରିବା ଲାଗି ବିଭିନ୍ନ ପ୍ରକାର ପଦକ୍ଷେପ ନିଆଯାଉଛି ବୋଲି ସେମାନଙ୍କୁ ଆଶ୍ୱାସନା ଦେଇଛନ୍ତି

ଆବାସ ଓ ସହରାଞ୍ଚଳ ବ୍ୟାପର ମନ୍ତ୍ରଣାଳୟର ଦୀନଦୟାଲ ଅନ୍ତୋଦୟ ଯୋଜନା ଜାତୀୟ ସହରୀ ଆଜିବିକା ମିଶନ ଯୋଜନା ଅଧୀନରେ ଏହା କରାଯାଉଛି କୋଭିଡ୍ ନାଇଷ୍ଟିନ୍ର ମୁକାବିଲା କରିବା ପାଇଁ ସ୍ୱୟଂସହାୟକ ଗୋଷ୍ଠୀଗୁଡ଼ିକ ଏହି ସହଯୋଗର ହାତ ବଢ଼ାଇଛନ୍ତି

ସେହିପରି ଆସାମର ରୁନ୍ଝୁନ୍ ସ୍ୱୟଂସହାୟିକା ଗୋଷ୍ଠୀ ସେମାନଙ୍କର ପାରମ୍ପରିକ କପଡ଼ାରେ ଗାମୋଛାରେ ମାସ୍କ ପ୍ରସ୍ତୁତ କରୁଥିବା ବେଳେ ଜାନ୍ମୁ କାଶ୍ମୀରର ପ୍ରୟାସ ସ୍ୱୟଂସହାୟକ ଗୋଷ୍ଠୀ ତିନି ରଙ୍ଗ ବିଶିଷ୍ଟ ମାସ୍କ ତିଆରି କରୁଛନ୍ତି ଟିଏସ୍ ତିରୁମୂର୍ତ୍ତି ଜାତିସଂଘରେ ଭାରତର ପରବର୍ତ୍ତୀ ରାଷ୍ଟ୍ରଦୂତ ତଥା ସ୍ଥାୟୀ ପ୍ରତିନିଧି ଭାବେ ଟିଏସ୍ ତିରୁମୂର୍ତ୍ତିଙ୍କୁ ନିଯୁକ୍ତ କରାଯାଇଛି

ବର୍ତ୍ତମାନ ସେ ବର୍ହିବ୍ୟାପାର ମନ୍ତ୍ରଣାଳୟର ସଚିବ ଭାବେ କାର୍ଯ୍ୟ କରୁଛନ୍ତି